ଇସି ଛତିଶଗଡ଼ ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାଓତ୍ଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗର ଏକ ଟିମ୍ ଆଜି ରାୟପୁରଠାରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି ଏହି ଟିମ୍ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିସାରିଛନ୍ତି ଜିଲ୍ଲାସରୀୟ ରିଟର୍ଣ୍ଣି ଅଧିକାରୀ ଏସ୍ପି ଆଇଜି ଓ ଡିଆଇଜିମାନଙ୍କ ସହ ଅପରାହ୍ନରେ ପୂଥକ୍ ପୃଥକ୍ ବୈଠକରେ ମିଳିତ ହେବେ

ତା'ପରେ ସେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ

ଶନିବାର ଦିନ ପ୍ରାର୍ଥୀପତ୍ରଗୁଡ଼ିକ୍ ଯାଞ୍ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାରପାଇଁ ସୋମବାର ହେଉଛି ଶେଷଦିନ

ଇତିମଧ୍ୟରେ ମଧ୍ୟପ୍ରଦେଶ ଓ ମିଜୋରାମ୍ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି କାରି ହେବ

ଜେକେ ଗନ୍ଫାଇଟ୍ ଜମ୍ମୁ ଓ କାଶ୍ମୀରରେ ବୁଡ୍ଗାଓଁ ଜିଲ୍ଲାର ଯୁଗୁ ଅରିଜଲ୍ ଅଞ୍ଚଳରେ ନିରାପତ୍ତା ବାହିନୀ ସହ ଆଜି ବଡ଼ିଭୋର୍ତ ଆରମ୍ଭ ହୋଇଥିବା ସଂଘର୍ଷରେ ଦୂଇ ଜଣ ଅଜ୍ଞାତ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ସନ୍ତାସବାଦୀମାନେ ରହୁଥିବାର ଖବର ପାଇଲା ପରେ ଗତକାଲି ମଧ୍ୟରାତ୍ରିରୁ ସେହି ଅଞ୍ଚଳକୁ ଘେରାଉ କରାଯାଇ ଖାନତଲାସୀ ଆରମ୍ଭ ହୋଇଥିଲା ସନ୍ତାସବାଦୀମାନେ ରହୁଥିବା ସନ୍ଦିଗ୍ଧ ଅଞ୍ଚଳର ନିକଟତର ହେବାମାତ୍ରେ ଯବାନମାନଙ୍କ ଉପରକୁ ଲୁଚିରହିଥିବା ସନ୍ତାସବାଦୀମାନେ ଗୁଳି ଚଳାଇବାରୁ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷର ସ୍ନତ୍ରପାତ ହୋଇଥିଲା ଆମ ପାଖକୁ ଖବର ପହଞ୍ଚଳାବେଳକୁ ସଂଘର୍ଷ କାରି ଥିଲା ନିରାପତ୍ତା ବାହିନୀ ପକ୍ଷରୁ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଖବର ଆମର ହସ୍ତଗତ ହୋଇ ନାହିଁ କ୍ୟାବିନେଟ୍ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ପର୍ଯ୍ୟଟନ ଏବଂ ଏହି କ୍ଷେତ୍ର ସହ ସଂଶ୍ଲିଷ୍ଟ ସ୍ବଚନା ଓ ତଥ୍ୟ ଆଦାନ ପ୍ରଦାନ ବୃଦ୍ଧି ପାଇଁ ଦ୍ୱିପକ୍ଷ ସହଯୋଗ ସମ୍ପ୍ରସାରଣ ଏହି ବୁଝାମଣା ପତ୍ରର ଲକ୍ଷ୍ୟ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘଦିନ ହେଲା କୃଟନୈତିକ ଓ ଅର୍ଥନୈତିକ ସମ୍ପର୍କ ରହିଆସିଛି ବର୍ତ୍ତମାନ ଉଭୟ ଦେଶ ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପକ୍ଷ ସମ୍ପର୍କକୁ ଆହୁରି ଘନିଷ୍ଠ କରିବାକୁ ଇଚ୍ଛା ବ୍ୟକ୍ତ କରିଥିବାରୁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାକୁ ଯାଉଛି ପରିବହନ ଶିକ୍ଷା ସହଯୋଗ ବିକାଶ ପାଇଁ ଭାରତ ଓ ରୁଷ୍ ମଧ୍ୟରେ ଏକ ବୃଝାମଣା ପତ ସ୍କାକ୍ଷର ହେବା ସଂକାନ୍ତରେ କ୍ୟାବିନେଟ୍ ବୈଠକରେ ଆଲୋଚିତ ହୋଇଛି ଜାତିସଂଘରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଅନ୍ତର୍ଜାତୀୟ ସୌରମେଙ୍କ ରାଜିନାମାରେ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ ଲାଗି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ଆଡ଼୍ କ୍ୟାବିନେଟ୍ ଓଡ଼ିଶାର ଝାରସୁଗୁଡ଼ା ବିମାନବନ୍ଦରର ନାମ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନାମରେ ନାମିତ କରିବାକୁ କ୍ୟାବିନେଟ୍ ଅନ୍ତ୍ରମୋଦନ କରିଛନ୍ତି ଏହାଦ୍ୱାରା ଓଡ଼ିଶା ସରକାରଙ୍କ ଦୀର୍ଘଦିନର ଦାବି ପୂରଣ ହେବ ଓ ଝାରସୁଗୁଡ଼ା ଅଞ୍ଚଳର ଲୋକମାନଙ୍କର ଆଶା ପ୍ରରଣ ହେବ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କର ଅବଦାନ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଚଳି ବୋଲି ବିବେଚନା କରାଯାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକବାର ଟ୍ୱିଟ୍ କରି ସେହି ସବୁ ରାଜ୍ୟର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାକ୍ୟଗୁଡ଼ିକର ଲୋକମାନଙ୍କର ସୁଖ ସମୃଦ୍ଧି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି

ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ ବୋତ୍ସୁଆନା କମ୍ପାନୁଗୁଡ଼ିକୁ ଭାରତରେ ପୁଞ୍ଜିନିବେଶପାଇଁ ଆମନ୍ତ୍ରଣ କରିଛନ୍ତି

ଭାରତ ବର୍ତ୍ତମାନ ସମୟରେ ପୁଞ୍ଜିନିବେଶପାଇଁ ସବୁଠୁ ଆକର୍ଷଣୀୟ କେନ୍ଦ୍ର ହୋଇଥିବାରୁ ଶ୍ରୀ ନାଇଡୁ କହିଛନ୍ତି ଉପରାଷ୍ଟ୍ରପତି ବୋତ୍ସୁଆନା ଜିମ୍ୟାଓ୍ୱେ ଓ ମାଲାଓ୍ୱକୁ ଗସ୍ତରେ ଯାଇଛନ୍ତି

ଏହି ମାମଲା ସିବିଆଇ ଓ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଦାଏର କରିଥିଲା ସିବିଆଇ ଓ ଇଡି ପାଇଁ କୋର୍ଟରେ ହାଜର ହୋଇ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସିବିଆଇ ଜକ୍ ଓପି ସାଇନିଙ୍କୁ କହିଛନ୍ତି ଏକ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ହେବ ଓ ଶ୍ରୀ ଚିଦାୟରମ୍ ଆଦୌ ସହଯୋଗ କରୁ ନାହାନ୍ତି କଂଗ୍ରେସ ନେତାଙ୍କ ଆଗୁଆ କାମିନ୍ ଆବେଦନ ଉପରେ ସିବିଆଇ ତାହାର ଜବାବ ଦାଖଲ କରିବ ବୋଲି ସେ ଅଦାଲତରେ କହିଛନ୍ତି ପୂର୍ବରୁ ଇଡି କୋର୍ଟରେ କହିଥିଲେ ସତ୍ୟାସତ୍ୟ ଜାଣିବାପାଇଁ ଶ୍ରୀ ଚିଦାୟରମ୍ଙ୍କୁ ହାଜତକୁ ନେଇ ଜେରା କରାଯିବା ଆବଶ୍ୟକ କୂର୍ବରୁ ସିବିଆଇ ମାମଲାରେ ଏକ ଅଭିଯୋଗ ପତ୍ର ଦାଏର କରିଥିଲା

କୋଇଲା ଲୁହା ଇସ୍କାତ ଲୁହାପଥର ଏବଂ ଇସ୍କାତ ଉତ୍ପାଦନପାଇଁ କଞ୍ଜାମାଲ ପରିବହନ କ୍ଷେତ୍ରରେ ମୂଲ୍ୟ ବୃଦ୍ଧି କରାଯାଇଛି

କୃଷକ ଓ ସାଧାରଣ ଲୋକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖାଦ୍ୟଶସ୍ୟ ଅଟା ଡାଲି ସାର ଲୁଣ ଓ ଚିନି ପରିବହନ ଉପରେ ଭଡ଼ା ବୃଦ୍ଧି କରାଯାଇ ନାହିଁ

ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ଏହା ପ୍ରଥମ ସ୍ଥାନରେ ରହିଥିବାର ଶ୍ରୀ ଜେଟ୍ଲୀ କହିଛନ୍ତି

ପିଏମ୍ ଡବ୍ଲ୍ୟୁବି ସହଜରେ ବ୍ୟବସାୟ କାର୍ଯ୍ୟ କରିବା ତାଲିକାରେ ଭାରତର ସ୍ଥାନ ଉପରକୁ ଉଠିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି

ନବନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ କହିଛନ୍ତି ଏହି ବିଷୟରେ ରାଷ୍ଟ୍ରପତି ତାଙ୍କୁ ଜଣାଇଛନ୍ତି ପ୍ରଥମ ଦିନ ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ସଭାଗୃହରେ ନେତାମାନେ ବିତର୍କ ପାଇଁ ପରବର୍ତ୍ତୀ ଦିନ ଧାର୍ଯ୍ୟ କରିବେ

କ୍ରିକେଟ୍ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପଞ୍ଚମ ତଥା ଚୂଡ଼ାନ୍ତ କ୍ରିକେଟ୍ ମ୍ୟାଚ୍ ଏବେ ତିରୁବନନ୍ତପୁରମ୍ଠାରେ ଚାଲିଛି ୱେଷ୍ଟଇଣ୍ଡିଜ୍ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରୁଛି